ଗତକାଲି ବିଶ୍ୱବିଦ୍ୟାଳୟ କୂଳପତି ସମ୍ମିଳନୀରେ ଏହି ଗୁରୁତ୍ୱପୂର୍ଶ୍ଣ ନିଷ୍ବଉି ନିଆଯାଇଥିବା ଉଚ୍ଚଶିକ୍ଷାମନ୍ତୀ ଅରୁଣ ମହାବିଦ୍ୟାଳୟଗୁଡ଼ିକରେ ଅଧିକରୁ ଅଧିକ ପିଏଚ୍ଡି ରେଜିଷ୍ଟ୍ରେସନ୍ କରିବା ଓ ଗବେଷଣାତ୍ମକ ଲେଖା ପ୍ରକାଶ ପାଇବା ଦିଗରେ ବିଶ୍ୱବିଦ୍ୟାଳୟ କର୍ଭୃପକ୍ଷ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତୀ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି

ମୃତକ ପାତ୍ର ସାହିର ଅଭିମନ୍ୟୁ ପଣ୍ଢା ସ୍ତାନୀୟ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ଥିଲେ

ଖେଳ ଦେଶର ସର୍ବବୃହତ୍ ଫୁଟବଲ୍ ଲିଗ୍ ଆଇଏସ୍ଏଲ୍ରେ ଆଜି ଏକ ମ୍ୟାଚ୍ରେ ଓଡ଼ିଶା ଏଫ୍ସି ଓ ହାଇଦ୍ରାବାଦ ଏଫ୍ସି ପରସ୍ଗରକୁ ଭେଟିବେ

ଆଜିର ମ୍ୟାଚ୍ ଓଡ଼ିଶା ପାଇଁ ବେଶ୍ ଗୁରୁତ୍ୱପୂର୍ଷ୍ଣ